ଶ୍ରକ୍ରବାର ଦିନ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ହେବ

ଆସନ୍ତା ଅକ୍ଟୋବର ମାସରୁ ଏହି ମିଲ୍ୟ ଲାଗୁ ହେବ

ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି

ଜାତୀୟ ବୃତ୍ତି ପୋର୍ଟାଲ୍ ମାଧ୍ୟମରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ ଓ ସିଧାସଳଖ ସହାୟତା ହସ୍ତାନ୍ତର ମାଧ୍ୟମରେ ବୃତ୍ତିଗୁଡ଼ିକୁ ପ୍ରଦାନ କରାଯିବ

ସିସିଇଏ ବିଦର୍ଭ ବିଦର୍ଭ ମରାଠାୱାଡ଼ା ଓ ମହାରାଷ୍ଟ୍ରର ଅନ୍ୟାନ ମରୁଡ଼ିପ୍ରବଣ ଅଞ୍ଚଳରେ ଜଳସେଚନ ପ୍ରକଳ୍ପର ନିର୍ମାଣ ଲାଗି ସ୍ୱତନ୍ତ୍ର ଆର୍ଥକ ସହାୟତା ପ୍ରଦାନକୁ କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଛି

ସେହି ପ୍ରକବ୍ଧଗୁଡ଼ିକ ସମ୍ପର୍ଣ୍ଣ ହୋଇଯିବା ପରେ ସେହିସବୁ ଅଞ୍ଚଳର କୃଷକମାନଙ୍କ ପାଇଁ ଜଳଯୋଗାଣ ନିର୍ଣ୍ଣିତ ହୋଇପାରିବ ଏହାଦ୍ୱାରା କୃଷକମାନଙ୍କର ଫସଲର ଆମଦାନୀ ବୃଦ୍ଧି ପାଇବା ସହ ସେମାନଙ୍କର ଆୟ ମଧ୍ୟ ବୃଦ୍ଧି ପାଇବ ସେହି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକୁ ଉଭୟ ରାଜ୍ୟ ଓ କେନ୍ଦ୍ର ଜଳ କମିଶନ୍ ତଦାରଖ କରିବେ

ଏଲ୍ଏସ୍ ନୋ କନ୍ଫିଡେନ୍ସ୍ ପାର୍ଲାମେଷ୍ଟର ବର୍ଷାକାଳୀନ ଅଧିବେଶନର ଆଜି ପ୍ରଥମ ଦିନରେ ବିରୋଧି ଦଳଗୁଡ଼ିକ ଦ୍ୱାରା ଆଗତ କରାଯାଇଥିବା ଅନାସ୍ଥା ପ୍ରସ୍ତାବକୁ ଲୋକସଭା ବାଚସ୍କତି ସୁମିତ୍ରା ମହାଜନ ଗ୍ରହଣ କରିଛନ୍ତି ଶୁକ୍ରବାର ଦିନ ପ୍ରସ୍ତାବ ଉପରେ ଆଲୋଚନା ହେବ

ପୂର୍ବରୁ ବାଚସ୍କତି ପ୍ରଶ୍ନକାଳ ଆରମ୍ଭ କରିବାମାତ୍ରେ କଂଗ୍ରେସ ସମେତ ବିରୋଧି ଦଳ ସଦସ୍ୟମାନେ ବିଭିନ୍ନ ପ୍ରସଙ୍ଗ ଉତ୍ଥାପନ କରିବାକୁ ଚାହିଁଥିଲେ ଓ ସଭାରେ ପାଟିତୁଣ୍ଡ କରିଥିଲେ ତେଲୁଗୁଦେଲମ୍ ପାର୍ଟି ଓ ସମାଜବାଦୀ ପାର୍ଟି ସଦସ୍ୟମାନେ ପ୍ଲାକାର୍ଡ଼ ସହ ସ୍ଲୋଗାନ ଦେଇ ବାଚସ୍ୱତିଙ୍କ ଆସନ ଆଡ଼କୁ ମାଡ଼ିଯାଇଥିଲେ

ସେମାନେ ହେଲେ ମହାରାଷ୍ଟ୍ରର ଭକ୍ଷାରାଗୋଷ୍ଠିଆରୁ ମଧୁକର ରାଓ କୁକଡେ ଓ ପାଲ୍ଘରରୁ ରାଜେନ୍ଦ୍ର ଗାବିତ୍ ନାଗାଲ୍ୟାଣ୍ଡରୁ ଥୋକେହୋ କଇରାନାରୁ ତବସୁମ୍ ବେଗମ୍ ସଭାରେ ପୂର୍ବତନ ସଦସ୍ୟ ବାହାଦୁର ସିଂ ସନତ୍ କୁମାର ମଣ୍ଡଳ ଓ କଣ୍ଡାଲା ସୁବ୍ରମଣ୍ୟମ୍ଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ଅନନ୍ତ କୁମାର ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି ଅନାସ୍ଥା ପ୍ରସ୍ତାବ ବିରୁଦ୍ଧରେ ଏନ୍ଡିଏ ଐକ୍ୟବଦ୍ଧ ଭାବେ ଭୋଟିଂ କରିବ ନ୍ତଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯାହା ଆଶା କରାଯାଉଛି ଏନ୍ଡିଏକୁ ତା'ଠାର୍ଚ୍ଚ ଅଧିକ ସମର୍ଥନ ମିଳିବ ପିଏମ୍ ପାର୍ଲାମେଣ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ପାର୍ଲାମେଣ୍ଟର ବର୍ଷାକାଳୀନ ଅଧିବେଶନ ସମୟରେ ଯେକୌଣସି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ପାର୍ଲାମେଣ୍ଟ ବାହାରେ ସାମ୍ବାଦିକମାନଙ୍କ ସହିତ କଥାବର୍ତ୍ତାବେଳେ ଶ୍ରୀ ମୋଦି କହିଛନ୍ତି ସବୁ ରାଜନୈତିକ ଦଳ ସହଯୋଗ କରି ଅଧିବେଶନକୁ ସୁଚାରୁରୂପେ ଚଳେଇବାକୁ ସରକାର ଆଶା କରୁଛନ୍ତି ସେ କହିଛନ୍ତି ଦେଶରେ ହେଉଥିବା ପ୍ରବଳ ବର୍ଷା ଉପରେ ଏକ ଆଲୋଚନା ହେବା ଉଚିତ କାରଣ ଦେଶର କିଛି ଭାଗରେ ପ୍ରବଳ ବର୍ଷା ହେଉଥିବାବେଳେ ଅନ୍ୟ କିଛି ଭାଗରେ ବର୍ଷା କମ୍ ରହିଛି ପ୍ରଧାନମନ୍ତ୍ରୀ କହିଛନ୍ତି ପାର୍ଲାମେଣ୍ଟରେ ବ୍ୟାପକ ବିଷୟ ଉପରେ ବିସ୍ତୃତ ଆଲୋଚନାରୁ ଦେଶ ଲାଭାନ୍ୱିତ ହେବ ପାର୍ଲାମେଷ୍ଟର କାର୍ଯ୍ୟଧାରା ସୁଚାରୁର୍ପେ ଚାଲିବ ଓ ତାହା ରାଜ୍ୟ ବିଧାନସଭାଗୁଡ଼ିକପାଇଁ ଏକ ଦୃଷ୍ଟାନ୍ତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି

ସେ କହିଛନ୍ତି ମାମଲାଗୁଡ଼ିକର ଶୀଘ୍ର ଫଇସଲା ପାଇଁ ସରକାର ରାଜ୍ୟଗୁଡ଼ିକରେ ସ୍ୱତନ୍ତ ଅଦାଲତମାନ ସ୍ଥାପନ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି

ଆଉ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ସ୍ୱରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ହଂସରାଜ ଅହିର୍ କହିଛନ୍ତି ଅନୁସୂଚିତ ଜାତି ଓ ଉପଜାତି ବର୍ଗର ଲୋକମାନଙ୍କ ପ୍ରତି ଅପରାଧ ଘଟଣା ବୃଦ୍ଧି ପାଇ ନାହିଁ ଜାତୀୟ ଅପରାଧ ରେକର୍ଡ଼ ବ୍ୟୁରୋର ରିପୋର୍ଟକୁ ଉଦ୍ଧାର କରି ଶ୍ରୀ ଅହିର୍ କହିଛନ୍ତି ଅନୁସ୍ରଚିତ କାତି ଓ ଉପକାତି ବର୍ଗର ଲୋକମାନଙ୍କ ପ୍ରତି ଅତ୍ୟାଚାର ରୋକିବା ଦିଗରେ ସରକାର ଗୁରୁତର ପଦକ୍ଷେପମାନ ନେଉଛନ୍ତି

ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କିୟା ନାଇଡ଼ୁ କହିଛନ୍ତି ବର୍ଷବୈଷମ୍ୟବାଦ ବିରୁଦ୍ଧରେ ତାଙ୍କର ସଂଗ୍ରାମରେ ନେଲ୍ସନ ମଣ୍ଡେଲା ମହାତ୍ମାଗାନ୍ଧିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିଥିଲେ ଶ୍ରୀ ନାଇଡୁ କହିଛନ୍ତି ବିଶ୍ୱର ନାଗରିକ ଅଧିକାର କ୍ଷେତ୍ରର କର୍ମୀମାନଙ୍କପାଇଁ ନେଲ୍ସନ୍ ମଣ୍ଡେଲା ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବେ ଗ୍ରଜରାତ୍ ଫ୍ଲଡ୍ ଗୁଜରାତ୍ର କିଛି ଭାଗରେ ପ୍ରବଳ ବର୍ଷା ଓ ବନ୍ୟା ଜାରି ରହିବା ସହ ସ୍ୱାଭାବିକ ଜୀବନଯାତ୍ରା ଅଚଳ ରହିଛି

ସ୍ଥାନୀୟ ପ୍ରଶାସନ ଓ ଜାତୀୟ ଦୁର୍ବିପାକ ସହାୟତା ବାହିନୀ ଏହି ରିଲିଫ୍ କାର୍ଯ୍ୟରେ ସହାୟତା କରିଛନ୍ତି

ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ବନ୍ୟା ପରିସ୍ଥିତି ଏବଂ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ସମୀକ୍ଷା କରିଛନ୍ତି

ଏଚ୍ଏମ୍ ଫ୍ଲଡ୍ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ବନ୍ୟା ସହାୟତା ପାଇଁ ଯଦି କୌଣସି ରାଜ୍ୟ ସରକାର କେନ୍ଦ୍ରକୁ ସ୍ମାରକପତ୍ର ପଠାନ୍ତି ତେବେ ଏକ କେନ୍ଦ୍ରୀୟ ଦଳସ୍ୱାରା ସମୀକ୍ଷା କରାଯିବା ପରେ ଯାଇ ଯେକୌଣସି ସହାୟତା ଦିଆଯିବ ଶ୍ରନ୍ୟକାଳବେଳେ ଲୋକସଭା ସଦସ୍ୟମାନଙ୍କର ଦାବିଗୁଡ଼ିକ ଉପରେ ଉତ୍ତର ଦେଇ ଶ୍ରୀ ସିଂ କହିଛନ୍ତି ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ସରକାର ପ୍ରଥମେ ଏକ ଟିମ୍ ପଠାଇବେ ଓ ଏହା ପରେ ଏକ ଉଚ୍ଚସ୍ତରୀୟ ଟିମ୍ କ୍ଷତିପ୍ରରଣ ପ୍ରଦାନ ସଂକ୍ରାନ୍ତରେ ନିଷ୍ପଭି ନେବ କେରଳ ରେନ୍ କେରଳରେ ଲଗାଣ ବର୍ଷା ଯୋଗୁଁ ସ୍ୱାଭାବିକ ଜୀବନଯାତ୍ରା ଅଚଳ ହୋଇପଡ଼ିବା ସହ ବନ୍ୟାକଳ ଉପକୃଳବର୍ତ୍ତୀ ଅଞ୍ଚଳ ସମେତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ମାଡ଼ିଯାଇଛି

ଜେକେ ଟ୍ରେଡର୍ସ ଭେରିଫିକେସନ୍ ଜମ୍ମୁ କାଶ୍ମୀର ରାଜ୍ୟପାଳ ଏନ୍ଏନ୍ ବୋରା ନିୟନ୍ତ୍ରଣ ରେଖାଦେଇ ସୀମାପାର ବାଶିଜ୍ୟ କାରବାର କରୁଥିବା ସମସ୍ତ ବ୍ୟବସାୟୀମାନଙ୍କର ମାସେ ଭିତରେ ଯାଞ୍ଚ କରାଯିବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି ଜମ୍ମୁ କାଶ୍ମୀରରେ ନିୟନ୍ତ୍ରଣ ରେଖା ଦେଇ ସୀମାପାର ବାଣିଜ୍ୟ କାରବାର ସଂକ୍ରାନ୍ତୀୟ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ବୋରା ଏହି ନିର୍ଦ୍ଦେଶ ଦେଇଛନ୍ତି ଜନ୍ମୁ କାଶ୍ମୀର ପୁଲିସ୍ ମହାନିର୍ଦ୍ଦେଶକ ଏସ୍ପି ବୈଦ୍ ଶିଳ୍ପ ଓ ବାଣିଜ୍ୟ ପ୍ରଧାନ ସଚିବ ଶୈଳେନ୍ଦ୍ର କୁମାର ଓ ମୁଖ୍ୟ ସଚିବ ବିଭିଆର୍ ସ୍ରବ୍ରମଣ୍ୟମ୍ ଏହି ବୈଠକରେ ଉପସ୍ଥିତ ଥିଲେ